ତେବେ ଏହି ବୈଠକରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ସହିତ ମୁଖ୍ୟ ଶାସନ ସଚିବ ମଧ ଯୋଗ ଦେଇଛନ୍ତି

ପ୍ରଶାସନ ପକ୍ଷରୁ ପ୍ରତିଶ୍ରତି ମିଳିବା ପରେ ଏହି ନିଷ୍ବଭି ନେଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି

ମୋଦି ସରକାରରେ ଦେଶରେ ଘରୋଇ ପିଏନଜି ସଂଯୋଗ ଷେତ୍ରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି

ଏହା ଯୁବବର୍ଗଙ୍କ ପାଇଁ ନୂଆ ଅର୍ଥନୀତି ଏବଂ ରୋଜଗାରର ସ୍ୱଯୋଗ ପ୍ରଦାନ କର୍ବଛି

ସେ କହିଛନ୍ତି ଲେନ୍ ଡ୍ରାଇଭିଂ ପାଇଁ ମଧ୍ଧ ନିୟମ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ ଉଲୁଘନ କଲେ ଜରିମାନା ଦେବାକୁ ହେବ